ଆକି ଶେଷ ପରୀକ୍ଷାରେ ମଧ୍ଧ କୌଶସି ଏକ ସ୍ତାନରୁ ପ୍ରଶ୍ରପତ୍ର ଭାଇରାଲ୍ ହୋଇଥିବା ସ୍ଚନା ମିଳିଛି

ତେବେ ବିଜୁବାବୁଙ୍କ ଉଡ଼ାକାହାଜ ଡାକୋଟାକୁ ଆନନ୍ଦ ଭବନକୁ ଆଶିବାକୁ ରାଜ୍ୟ ସରକାର ପ୍ରୟାସ କାରି ରଖିଛନ୍ତି ଓ ଖୁବ୍ଶୀଘ୍ର ଏହା କଟକ ଆସିବ ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି

ଏଥିନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି

ରାଷ୍ଟପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙିୟାନାଇଡୁ ପ୍ରଧାନମନ୍ତୀ ନରେନ୍ଦ ମୋଦି ଏହି ଉପଲକ୍ଷେ ମହିଳାମାନଙ୍କୁ ଶୁଭେଛା ଜଣାଇଛନ୍ତି

ଏହି ସଂସ୍ଥା ପକ୍ଷରୁ ଏହାର ଓ୍ୱେବ୍ ପୋର୍ଟାଲ୍ ଉନ୍କୋଚିତ ହୋଇଛି

ପଦ୍କପୁର ଉପଖଣ୍ଡ ଅନ୍ତର୍ଗତ ପଦ୍କପୁର ପାଇକମାଲ ଓ ଝାରବନ୍ଧ ବ୍ଲକର ବିଭିନ୍ଦ ଗାଁର ଶତାଧିକ ମହିଳା ଆଜି ପଦ୍କପୁରଠାରେ ସମବେତ ହୋଇ ନିଶା ମୁକ୍ତି ପାଇଁ ବିଭିନ୍ନ ସ୍କୋଗାନ ଦେବା ସହ ପଦ୍କପୁର ସହର ପରିକ୍ରମା କରିଥିଲେ

ତେବେ ନିକଟରେ ଉପସ୍ଥିତ ବନବିଭାଗ କର୍ମଚାରୀମାନେ ଦମକଳ ବାହିନୀ ସହାୟତାରେ ତ୍ୱରିତ ପଦକ୍ଷେପ ଗ୍ରହଶ କରିବାରୁ ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇପାରିଛି